ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆମେରିକା ସଂପର୍କ ବିଶ୍ୱାସ ସହଯୋଗ ଏବଂ ପାରସ୍କରିକ ବୁଝାମଣା ଉପରେ ପର୍ଯ୍ୟବେସିତ ଓ ଏହା ଦିନକୁ ଦିନ ଅଧିକ ଦୂଢ଼ତର ହେବାରେ ଲାଗିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ଅବସରରେ ଶ୍ରୀ ମୋଦି ପାରସ୍କରିକ ସହଯୋଗ ଭିତ୍ତିରେ ଆମେରିକା ସହ କାର୍ଯ୍ୟ କରିବାକୁ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ଟ୍ରମ୍ପଙ୍କୁ ଟେଲିଫୋନ୍ରେ କଥାବାର୍ତ୍ତା ବେଳେ କହିଛନ୍ତି ଗତବର୍ଷ ତ୍କଳନାରେ ଚଳିତବର୍ଷ ବିକାଶ କାର୍ଯ୍ୟକ୍ରମକୁ ଦୁଇଦେଶ ଅଧିକ ପ୍ରାଧାନ୍ୟ ଦେବେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ପରିବାର ଏବଂ ଆମେରିକାର ନାଗରିକମାନଙ୍କୁ ଶ୍ରୀ ମୋଦି ନୃଆବର୍ଷରେ ସୁଖ ଏବଂ ସ୍ୱାଚ୍ଚନ୍ଦ୍ୟ କାମନା କରିଛନ୍ତି ଏହି ଅବସରରେ ବିଗତବର୍ଷମାନଙ୍କରେ ଉଭୟ ଦେଶର ସଂପର୍କରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଥିବା ଶ୍ରୀ ଟ୍ରମ୍ପ କହିଛନ୍ତି ସେ ମଧ୍ୟ ଭାରତବାସୀଙ୍କୁ ଶୁଭକାମନା ଜଣାଇଛନ୍ତି

ଯୋଗ ଦିବସର ବାର୍ତ୍ତା ପ୍ରଚାର ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗଣମାଧ୍ୟମ ଅନୁଷ୍ଠାନଗୁଡ଼ିକୁ ଏହି ପୁରସ୍କାର ଦେବା ଲାଗି ଗତବର୍ଷ ଜୁନ୍ରେ ମନ୍ତ୍ରଣାଳୟ ସ୍ଥିର କରିଥିଲା ଭାରତ ଏବଂ ଭାରତ ବାହାରେ ଯୋଗର ଉପକାରିତା ସଂପର୍କରେ ଅଧିକରୁ ଅଧିକ ପ୍ରଚାର ଲାଗି ଗଶମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜାବଡ଼େକର କହିଛନ୍ତି

ଏହି ଅବସରରେ ଶ୍ରୀ ଜାବଡ଼େକର କହିଛନ୍ତି ଯୋଗ ହେଉଛି ବିଶ୍ୱରେ ଭାରତର ପରିଚୟ ଏବଂ ଏହା ଉତ୍ତମର ସ୍ୱାସ୍ଥ୍ୟର ମୂଳ ଚାବିକାଠି

ପିଏମ୍ କିଲୋସ୍କର ଉଦ୍ୟୋଗ ଜଗତକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଦେଶର ତୁଙ୍ଗ ଶିଳ୍ପପତିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି ଯେ କେତେକ ଅସାଧୁ ଓ ଦୁର୍ନୀତିଗ୍ରସ୍ତ ଉଦ୍ୟୋଗୀଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ ସରକାର ଶିଳ୍ପ ଓ ଉଦ୍ୟୋଗ ବିରୋଧୀ ଏଥିପାଇଁ ସରକାରଙ୍କୁ ଶିଳ୍ପ ବିରୋଧୀ କହିବା ଅନୁଚିତ ଭାରତରେ ବାଣିଜ୍ୟ ବ୍ୟବସାୟକୁ ସୁଗମ କରିବା ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍କଚନା ଦେଇଛନ୍ତି ଭାରତୀୟ ଅର୍ଥନୀତି ବଡ଼ ସଫଳତା ଆଡ଼କୁ ଆଗଉଛି ଏବଂ ଆର୍ଥିକ ସ୍ଥିତି ଆହୁରି ଉନ୍ତ ହେବ ବୋଲି ସେ ଉଦ୍ୟୋଗପତିମାନଙ୍କୁ ଆଶ୍ୱାସନା ଦେଇଛନ୍ତି ନୂଆଦିଲ୍ଲୀଠାରେ ବିଶିଷ୍ଟ ଉଦ୍ୟୋଗୀ କିର୍ଲୋସ୍କାର ଭ୍ରାତାଙ୍କ ଜନ୍ମ ଶତବାର୍ଷିକ ସମାରୋହ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ପାଞ୍ଚ ଟ୍ରିଲିୟନ୍ ଡଲାରରେ ପହଞ୍ଚାଇବା ଭାରତର ଲକ୍ଷ୍ୟ ଏହି ଲକ୍ଷ୍ୟ ହାସଲରେ ଉଦ୍ୟୋଗ ଜଗତର ବଡ଼ ଭୂମିକା ରହିଛି ଉଉମ ଶିଳ୍ପ ଓ ବ୍ୟବସାୟ ବାତାବରଣ ସୃଷ୍ଟି ନ ହେଲେ ଏହି ସ୍ୱପ୍ନ ସାକାର ହୋଇପାରିବ ନାହିଁ ସେ ଦୃଷ୍ଟିରୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବିଭିନ୍ନ ସଂସ୍କାରବାଦୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଉଦ୍ୟୋଗ ଜଗତ ଏହାର ସୁଯୋଗ ନେଇ ନିଷ୍ଠାର ସହିତ କାମ କରିବା ସହ ଉଉମ ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି

ତେବେ କଂଗ୍ରେସ ଦଳ କୌଣସି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇନଥିଲା

ଜେକେ କିଲ୍ଡ ଜାମ୍ମୁ କାଶ୍ମୀରର ଅବନ୍ତିପୁରା ଅଞ୍ଚଳରେ ସୁରକ୍ଷାବଳ ସହିତ ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି ପୋଲିସ୍ ପକ୍ଷରୁ ମିଳିଥିବା ସ୍ବଚନା ଅନୁଯାୟୀ ଆଜି ପାହାନ୍ତା ପ୍ରହରରେ ଅବନ୍ତିପୁରା ଅଞ୍ଚଳର ଚୂର୍ସୋ ଗାଁରେ ସୁରକ୍ଷାବଳ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦି କରାଯାଇ ଯାଞ୍ଚ୍ କରାଯାଇଥିଲା ମୃତ ଆତଙ୍କବାଦୀ ହେଉଛି ଅନନ୍ତନାଗ ଜିଲ୍ଲାର ବିଜବେହାରା ଅଞ୍ଚଳର ସାହିଦ ସୁରକ୍ଷାବଳ ପକ୍ଷରୁ ତାକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ସେ ପ୍ରଥମେ ଗୁଳି ଚାଳନା କରିଥିଲା ଘଟଣାସ୍ଥଳରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି

ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ପାଇଁ ନିୟମିତ ଭାବେ ସେମାନଙ୍କ ଟିକାକରଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା କରିବା ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ

ଏହି କାର୍ଯ୍ୟକ୍ରମରେ ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳରେ ବାସ କରୁଥିବା ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଟୀକା ଏବଂ ଅନ୍ୟାନ୍ୟ ପ୍ରତିଷେଧକ ଇଞ୍ଜେକସନ୍ ଦେବା ସଙ୍ଗେ ସଙ୍ଗେ ଔଷଧପତ୍ର ପ୍ରଦାନ କରାଯିବ

ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଯେଉଁ ଶିଶୁ ଏବଂ ଗର୍ଭବତୀ ମହିଳାମାନେ ନିୟମିତ ଟୀକାକରଣ ଏବଂ ସରକାରୀ ସ୍ୱାସ୍ଥ୍ୟସେବାର ବାହାରରେ ରହିଛନ୍ତି ସେମାନଙ୍କୁ ଏହି ସୁବିଧା ପହଞ୍ଚାଇବା ମିଶନ୍ ଇନ୍ଦ୍ରଧନୁଶ ଟୁ ଜିରୋର ଲକ୍ଷ୍ୟ

ଏହି ଅବସରରେ ରାଷ୍ଟ୍ରପତି କାବରାତିରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେବା ସହ ସେଠାରେ ପ୍ରଥମ ସ୍କୁପର୍ ସ୍ୱେଶାଲିଟି ହସ୍କିଟାଲ୍ର ଆଧାରଶୀଳା ରଖିବେ ପରେ ରାଷ୍ଟ୍ରପତି ବଙ୍ଗରାମ ଦ୍ୱୀପ ଗସ୍ତ କରିବେ ଆସନ୍ତା ଗୁରୁବାର ଦିନ ଶ୍ରୀ କୋବିନ୍ଦ ପୁଣି କୋଚି ପ୍ରତ୍ୟାବର୍ତ୍ତନ କରିବା ପରେ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ନାଟୋ ଇରାନ୍ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ଇରାନ୍ର ଜଣେ ବରିଷ୍ଣ ସେନାଧ୍ୟକ୍ଷ ନିହତ ହେବା ପରେ ଉପସାଗରୀୟ ଅଞ୍ଚଳରେ ଯେଉଁ ଉତ୍ତେଜନା ସୂଷ୍ଟି ହୋଇଛି ତାହାକୁ ଅଧିକ ଉଉତ୍ତେଜିତ କରିବା ଏବଂ ହିଂସାକାଣ୍ଡ ସୃଷ୍ଟି ନ କରିବା ପାଇଁ ତେହେରାନ କର୍ତ୍ତୃପକ୍ଷଙ୍କୁ ନାଟୋ ମୁଖ୍ୟ ଜେନ୍ନ ଷ୍ଟୋଲଟନବର୍ଗ ସତର୍କ କରାଇ ଦେଇଛନ୍ତି ପଶ୍ଚିମ ଏସିଆର ନିରାପତ୍ତା ପରିସ୍ଥିତି ସମ୍ପର୍କରେ ନାଟୋର ସଦର କାର୍ଯ୍ୟାଳୟ ବ୍ରସେଲ୍ସଠାରେ ସହଯୋଗୀ ରାଷ୍ଟ୍ରମାନଙ୍କର ରାଷ୍ଟ୍ରଦୂତାମାନଙ୍କ ସହ ସମୀକ୍ଷା କରିବା ପରେ ସେ ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ ସେଠାକାର ସ୍ଥିତି ଅତି ସ୍ୱର୍ଶକାତର ରହିଛି ଏଭଳି ଅବସ୍ଥାରେ ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ପରିସ୍ଥିତିକୁ ଅଧିକ ବିଗାଡ଼ିବାର ଆଶଙ୍କା ରହିଛି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ନଯିବା ପାଇଁ ଇରାନ୍ ସଂଯମ ଆଚରଣ କରୁ ବୋଲି ସେ କହିଛନ୍ତି ସୂଚନା ଯୋଗ୍ୟ ଯେ ଇରାନର ବରିଷ୍ଠ ସେନାଧ୍ୟକ୍ଷ କାସିମ୍ ସୋଲେମାନି ବାଗଦାଦଠାରେ ଆମେରିକୀୟ କ୍ଷେପଶାସ୍ତ୍ର ମାଡ଼ରେ ନିହତ ହେବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେ ବିଷୟରେ ନାଟୋ ମେଣ୍ଟଭୁକ୍ତ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ କେଉଁ ପରିସ୍ଥିତିରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସେ ସମ୍ପର୍କରେ ସହଯୋଗୀ ଦେଶମାନଙ୍କୁ ବୁଝାଇଥିଲା

ତେବେ ଏହି ଆକ୍ରମଣ ନିଷ୍ପଭି ନାଟୋର ନୁହେଁ ଏହା ଆମେରିକାର ସମ୍ପୂର୍ଣ୍ଣ ନିଜସ୍ୱ ବୋଲି ଶ୍ରୀ ଷ୍ଟୋଲଟନବର୍ଗ କହିଛନ୍ତି ତେଶେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ କହିଛନ୍ତି ଯେ ତାଙ୍କ ଦେଶର କୌଣସି ନାଗରିକ ଏବଂ ଅନୁଷ୍ଠାନ ଉପରେ ଇରାନ୍ ଯଦି ଆକ୍ରମଣ କରେ ତେବେ ଦୃଢ଼ ଜବାବ ଦିଆଯିବ ଇତିମଧ୍ୟରେ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର୍ ଇରାକରୁ ଆମେରିକା ସେନା ପ୍ରତ୍ୟାହାର ନେଇ କୌଣସି ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପାକ୍ ନାନକାନା ସାହିବ ପାକିସ୍ତାନର ନାନକାନା ସାହିବରେ ଥିବା ଶ୍ରୀ ଜନମ ଅସ୍ଥାନା ଗୁରୁଦ୍ୱାର ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ସେହି ଅଭିଯୁକ୍ତଙ୍କ ଉପରେ ଜାମିନ ବିହୀନ ଧାରା ଲାଗୁ କରାଯାଇଥିବା ବେଳେ ଧର୍ମାନ୍ଧତା ଓ ଆତଙ୍କବାଦ ସୃଷ୍ଟି କରିବା ଭଳି ସଂଗୀନ ଧାରା ପ୍ରୟୋଗ କରାଯାଇଛି ଏତଲା ଅନୁଯାୟୀ ଗତ ଶୁକ୍ରବାର ସେହି ଅଭିଯୁକ୍ତ ଜଣକ ଲୋକମାନଙ୍କୁ ଉସ୍କୋଇବା ସହ ଗୁରୁଦ୍ୱାରକୁ ନଷ୍ଟ କରି ସେଠାରେ ମସ୍ଜିଦ୍ ନିର୍ମାଣ ପାଇଁ କହିଥିଲା ଏହି ଘଟଣାରେ ଭାରତ ତୀବ୍ର ପ୍ରତିବାଦ ଜଣାଇବା ସହ ସେଠାରେ ରହୁଥିବା ଶିକ୍ ସଂପ୍ରଦାୟଙ୍କ ନିରାପତ୍ତା ନେଇ ପାକିସ୍ତାନ ସରକାର ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଥିଲା ବାଂଲାଦେଶ ହାଇକୋର୍ଟ ବାଂଲାଦେଶ ହାଇକୋର୍ଟ ସେଠାକାର ଉପକୂଳବର୍ତ୍ତୀ ଅଞ୍ଚଳ ହୋଟେଲ୍ ମୋଟେଲ୍ ଏବଂ ରେସ୍ତୋରାଁଗୁଡ଼ିକରେ ଆସନ୍ତା ଏକବର୍ଷ ମଧ୍ୟରେ ଏକୀକୃତ ପ୍ଲାଷ୍ଟିକ୍ ବ୍ୟବହାର ବନ୍ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଏ ନେଇ ହାଇକୋର୍ଟ ବାଂଲାଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ବିଶ୍ୱର ଷଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ସିନ୍ଧୁ ପ୍ରଥମ ପର୍ଯ୍ୟାୟରେ ରୁଷ୍ର ଜେନିଆ କୋସ୍ତେସ୍କାୟାଙ୍କ ସହ ମୁକାବିଲା କରିବେ କ୍ୱାର୍ଟର ଫାଇନାଲ୍ରେ ସିନ୍ଧୁ ବିଶ୍ୱର ଏକନ୍ୟର ମାନ୍ୟତାପ୍ରପା୍ତ ଖେଳାଳି ଚୀନ୍ ତାଇପେଇର ତାଇ ଜୁ ଇଙ୍ଗ୍ଙ୍କ ସହ ମୁକାବିଲା କରିବାର ସମ୍ଭାବନା ରହିଛି